ଗୃହ କମିଟି ଗଠନ କରାଯାଇ ଏହି ଘଟଶାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି

ଖୁବ୍ ଶୀଘ୍ର ଏହି ଅର୍ଥ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତୀ ପ୍ରତିଶ୍ରୁତି ଦେଇଛନ୍ତି

ଆକି ସେୟାର ବଜାର ଇତିହାସରେ ଆକି ବଡ ଧରଣର ହ୍ରାସ ଘଟିଥିବା ଦେଖବାକୁ ମିଳିଛି